ଉଜଳା ଯୋଜନାରେ ଗ୍ୟାସ ପାଇବା ପାଇଁ ଥିବା ଯୋଗ୍ୟତାରେ ଆଉ ଏକ ବିନ୍ଦୁ ଯୋଡାଯାଇଛି

ତେବେ ଏଥିରେ ସାମିଲ ହୋଇପାରି ନ ଥିବା ପରିବାର ଏହି ସୁବିଧା ପାଇପାରିବେ

ଆଧୁନିକ ଭାରତ ଗଢିବାର ସେ ଥିଲେ ଅନ୍ୟତମ ବିକ୍ଷାଣୀ ଓଡିଶା ସହ ତାଙ୍କର ସମ୍ପର୍କ ବେଶ୍ ଭଲ ରହିଥିଲା

ଓଡିଶାର ବିକାଶ ରଥକୁ ଆଗକୁ ନେବା ପାଇଁ ତାଙ୍କର ତେର ପ୍ରୟାସ ଥିଲା ବୋଲି ସେ କହିଛନ୍ତି

ଏହି ଅବସରରେ ଲୋକମାନେ ଖ୍ରୀଷ୍ଟମାସ ଟ୍ରି କାଗଜ ଦ୍ୱାରା ପ୍ରସ୍ତୁତ ଆଲୋକ ଖଚିତ ତାରା ଏବଂ ପୁଷ୍ବଗୁଛରେ ନିଜନିଜ ଘରକୁ ସଜାଇଥିବା ବେଳେ ଉପହାର ଆଦାନପ୍ରଦାନ କରିଥାଆନ୍ତି

ସେହିପରି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ବଡ଼ଦିନ ଉପଲକେ ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇବା ସହ ସମୃଦ୍ଧ ଓଡ଼ିଶା ଗଠନର ସମସ୍ତଙ୍କର ସହଯୋଗ କାମନା କରିଛନ୍ତି

ଫଳରେ ଦୀର୍ଘ ସମୟ ଧରି ମଣ୍ଡିରେ ଅଚଳାବସ୍କା ଲାଗିରହିଥିଲା

ଉପକୂଳଠାରୁ ଆଭ୍ୟନ୍ତରୀଶ ଓଡ଼ିଶାର ସବୁଠି ପ୍ରଚଣ୍ଡ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି

ରାଜ୍ୟକୁ ଉଉର ପୂର୍ବ ଦିଗରୁ ଥଣ୍ତା ବାୟୁ ପ୍ରବାହିତ ହେଉଛି ଆସନ୍ତା ଦୂଇ ତିନିଦିନ ଯାଏ ଉତ୍ତର ଓଡ଼ିଶାରେ ପ୍ରଚଣ୍ଡ ଶୀତ ଲହରି ଜାରି ରହିବ ବୋଲି ପାଶିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି